ଦେଶର ବିଭିନ୍ନ ଭାଗରେ ଦେଖାଦେଇଥିବା ଉତ୍କଟ ଜଳସଂକଟ ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ପ୍ରତି ଜଳବୃନ୍ଦାର ସଂରକ୍ଷଣ ଓ ସଦ୍ପଯୋଗ ଦ୍ୱାରା ଏହି ସଫକଟର ସମାଧାନ ହୋଇପାରିବ ଏହି ଆନ୍ଦୋଳନ କେବଳ ଜଳ ସଂରକ୍ଷଣରେ ସୀମିତ ନ ରହି ସଂରକ୍ଷଣର ବିଭିନ୍ନ ମାର୍ଗ ଓ ଉପାୟ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଦ୍ୱିତୀୟବାର ପ୍ରଧାନମନ୍ତ୍ରୀ ହେବା ପରେ ଆକାଶବାଣୀରେ ପ୍ରଥମଥର ପାଇଁ ତାଙ୍କର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଶ୍ରୀ ମୋଦି କହିଛନ୍ତି ଏହି ଜନଆନ୍ଦୋଳନକୁ ବ୍ୟାପକ କରିବା ପାଇଁ ସାମାଜିକ ଏବଂ ସାଂସ୍କୃତିକ ସଂଗଠନଗୁଡ଼ିକ ଆଗେଇ ଆସି ନିଜ ଢଙ୍ଗରେ ଜଳ ସଂରକ୍ଷଣ ପାଇଁ ଉଦ୍ୟମ କରିବାର ଆବଶ୍ୟକତା ରହିଛି ଜଳ ସଂରକ୍ଷଣ କ୍ଷେତ୍ରରେ ଆମ ଦେଶରେ ଯେଉଁ ପାରମ୍ପରିକ କୌଶଳ ଓ ପଦ୍ଧତିର ବ୍ୟବହାର କରାଯାଉଥିଲା ତାହାର ମଧ୍ୟ ଉପଯୋଗ କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଏକ ଉଦାହରଣ ଦେଇ ଶ୍ରୀ ମୋଦି କହିଛନ୍ତି ଯେ ଗୁଜରାଟର ପୋର ବନ୍ଦରଠାରେ ଥିବା ଏକ ଦୁଇଶହ ବର୍ଷର ପୁରୁଣା ପୋଖରୀ ଏବେ ମଧ୍ୟ ଲୋକଙ୍କ କାମରେ ଲାଗୁଛି ଏବଂ ଏହା ବର୍ଷାଜଳକୁ ସଂରକ୍ଷଣ କରି ବର୍ଷସାରା ଲୋକଙ୍କୁ ପାଣି ଯୋଗାଇ ପାରୁଛି କଳ ସଂରକ୍ଷଣ କ୍ଷେତ୍ରରେ ଯେଉଁମାନଙ୍କର ଉଲ୍ଲେଖନୀୟ ଅବଦାନ ରହିଛି ସେମାନେ ଏହି ଜ୍ଞାନକୌଶଳ ଅନ୍ୟମାନଙ୍କୁ ଶିଖାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ଏ ସଂପର୍କରେ ଲୋକେ ଜନଶକ୍ତି ଜଳଶକ୍ତି ହାସ୍ଟାଗ୍ ମାଧ୍ୟମରେ ଅଧିକ ତଥ୍ୟ ଜାଶିପାରିବେ ବୋଲି ସେ କହିଛନ୍ତି ଦେଶର ବିଭିନ୍ନ ଭାଗରେ ଜଳ ସଂରକ୍ଷଣ ପାଇଁ ଲୋକେ ଗ୍ରହଣ କର୍ଥିବା ଉଦ୍ୟମ ସଂପର୍କରେ ପ୍ରଧାନମନ୍ତ୍ରୀ ଏକ ତାଲିକା ପ୍ରଦାନ କରିବା ସହ କହିଛନ୍ତି ଯେ ଜଳସଂକଟର ସମାଧାନ ପାଇଁ କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ଉପାୟ ନାହିଁ

ଜଳର ଗୁରୁତ୍ୱକୁ ଉପଲହି କରି କେନ୍ଦ୍ର ସରକାର ନୂଆ ଜଳଶକ୍ତି ମନ୍ତ୍ରଣାଳୟ ଗଠନ କରିଛନ୍ତି ଜଳ ସଂକ୍ରାନ୍ତ ସବୁ ସମସ୍ୟାର ସମାଧାନ ପାଇଁ ତୁରନ୍ତ ନିଷ୍ପଭି ଗ୍ରହଣ କରିବାରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି ଦେଶର ସବୁ ସରପଞ୍ଚ ଓ ଗ୍ରାମ ପ୍ରଧାନମାନଙ୍କୁ ଜଳ ସମସ୍ୟାର ସମାଧାନ ପାଇଁ ବୈଠକ ଡକାଇବାକୁ ସେ ଚିଠି ଲେଖିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଗ୍ରାମସଭା ମାଧ୍ୟମରେ ଏହି ସମସ୍ୟାର ସମାଧାନ ଉପରେ ସେ ଗୁରୁତ୍ୱ ଦେଇଛନ୍ତି ନିକଟରେ ପାଳିତ ହୋଇଯାଇଥିବା ଆନ୍ତର୍ଜାତିକ ଯୋଗ ଦିବସ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏ କ୍ଷେତ୍ରରେ ସାମଗ୍ରୀକ ସ୍ପାସ୍ଥ୍ୟରକ୍ଷା ଓ ସଚେତନତା ସୃଷ୍ଟି ହେବା ଯୋଗ ଦିବସର ମହତ୍ୱ ବୃଦ୍ଧି କରିଛି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 ଏହି ଅବସରରେ ଲୋକେ ଖାଲି ଯୋଗାଭ୍ୟାସ କରିନଥିଲେ ବରଂ ମିଳିତ ହୋଇ ଏହାକୁ ଏକ ଉତ୍ସବ ଭାବେ ପାଳନ କରିଥିଲେ ଯୋଗର ପ୍ରୋହାହନ ସାମାଜିକ ସେବାର ଏକ ମହାନ ଉଦାହରଣ କେତେକ ଉଦାହରଣ ଦେଇ ସେ କହିଛନ୍ତି ଯେ ଜାପାନ ଇଟାଲୀ ଏବଂ ଅନେକ ଦେଶରେ ଯୋଗଶିକ୍ଷା ପ୍ରଦାନ କରାଯାଉଛି ଗଣତନ୍ତ୍ରର ମହତ୍ୱକୁ ପ୍ରତିପାଦନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସାମାଜିକ ବ୍ୟବସ୍ଥାର ନିର୍ବିଘ୍ନ ପରିଚାଳନା ପାଇଁ ଏକ ସମ୍ଭିଧାନର ଆବଶ୍ୟକତା ରହିଛି ଆଇନ ଓ ନିୟମକାନୁନ ବାହାରେ ମଧ୍ୟ ଭାରତର ସଂସ୍କୃତି ଏବଂ ଏହାର ଐତିହ୍ୟରେ ଗଣତନ୍ତ୍ରର ଛାପ ରହିଛି ବୋଲି ଭାରତ ଗର୍ବର ସହ କହିପାରେ ବୋଲି ସେ କହିଛନ୍ତି ଜରୁରୀ ଅବସ୍ଥା କାରୀ ସମୟରେ ଗଣତନ୍ତ୍ରର ବିଲୋପ ନେଇ ଜନଚେତନାରେ ଏକ ସମ୍ମିଳିତ କ୍ଷୋଭ ସୃଷ୍ଟି ହୋଇଥିଲା ତେଣୁ ଲୋକେ ଗଣତନ୍ତ୍ରର ସୁରକ୍ଷା ପାଇଁ ଲାଗିପଡ଼ିଥିଲେ ଶ୍ରୀ ମୋଦି କହିଛନ୍ତି ଯେ ଦେଶର ଗଣତନ୍ତ୍ର ମହାନ ଏବଂ ଗୌରବୋଜ୍ଜଳ

ଏହି ସଂଖ୍ୟା ଆମେରିକାର ଜନସଂଖ୍ୟା ଏବଂ ସମଗ୍ର ୟୁରୋପର ଜନସଂଖ୍ୟାଠାରୁ ଅଧିକ ଏହା ଭାରତୀୟ ଗଣତନ୍ତ୍ରର ବିରାଟ ଆକାର ଓ ଶକ୍ତିକୁ ପ୍ରଦର୍ଶନ କରୁଛି ନିର୍ବାଚନ ଭଳି ଏକ ବିରାଟ କାର୍ଯ୍ୟରେ ବ୍ୟବହୃତ ହୋଇଥିବା ବିପୁଳ ଲୋକଶକ୍ତି ଓ ସଂବଳ ସଂପର୍କରେ ସେ ସ୍ଟଚାଇଛନ୍ତି ସ୍ୱାଗତ କିମ୍ବା ସମ୍ଭର୍ଦ୍ଧନା ଉହବରେ ଫୁଲ ପରିବର୍ତ୍ତେ ଉପହାର ପାଇଁ ପୁସ୍ତକ ବ୍ୟବହାର କରିବାକୁ ସେ ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି ଏହି ଅବସରରେ ସେ ପ୍ରଖ୍ୟାତ ହିନ୍ଦୀ ଲେଖକ ପ୍ରେମ୍ଚାନ୍ଦଙ୍କ କାହାଣୀ ସଂପର୍କରେ ସୂଚନା ଦେଇ ସେ ସବୁର ବାର୍ତ୍ତା ଏବେ ମଧ୍ୟ ପ୍ରାସଙ୍ଗିକ ଇଦ୍ଗା ପୁଷ୍ କି ରାତ ନସା ଆଦି ଗଳ୍ପରେ ସାମାଜିକ ବାସ୍ତବତାର ଚିତ୍ର ଫୁଟିଉଠେ ବୋଲି ଉଲ୍ଲେଖ କରି ସେ କହିଛନ୍ତି ସରଳ ଏବଂ ସାବଲୀଳା ଭାଷାରେ ମାନବିକ ଭାବାବେଗ କିପରି ପ୍ରକାଶ ପାଇପାରେ ତାହା ଏଥିରେ ରହିଛି ବୋଲି ସେ କହିଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ କେରଳର ଇଡୁକି ଜିଲ୍ଲା ଅନ୍ତର୍ଗତ ଏକ ବଣଜଙ୍ଗଲ ଘେରା ଗ୍ରାମରେ ଥିବା ଅକ୍ଷର ପାଠାଗାର ସଂପର୍କରେ ମଧ୍ୟ ଉଲ୍ଲେଖ କରିଥିଲେ କଣେ ପ୍ରାଥମିକ ଶିକ୍ଷକ ପିକେ ମୁରଲୀଧରନ୍ ଏବଂ ଜଣେ ଚା ଦୋକାନୀ ପିଭି ଚିନାତାମ୍ପି ଅକ୍ଲାନ୍ତ ପରିଶ୍ରମ କରି ଏହି ପାଠାଗାରକୁ ତିଆରି କରିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି କିଛିକାଳ ସେ ଲୋକଙ୍କ ସହ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗଦେଇ ପାରିନଥିଲେ ପୁନର୍ବାର ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାରୁ ସେ ଖୁସିଥିବା କହିଛନ୍ତି ଏହା ତାଙ୍କୁ ଏକ ପାରିବାରିକ ପରିବେଶ ଭଳି ଲାଗୁଛି ସେଥିରେ ସରଳ ଓ ନିରାଡ଼ମ୍ଘର ପ୍ରତିଫଳନ ଦ୍ୱାରା ଲୋକଙ୍କ ଜୀବନ ଓ ସମାଜରେ ପରିବର୍ତ୍ତନ ଘଟିଲେ ତାହା ତାଙ୍କୁ ଆନନ୍ଦ ଦେବ ବୋଲି ଶ୍ରୀ ମୋଦି କହିଛନ୍ତି

ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ଯେ ଏହି କରିଡର ନିର୍ମାଣ ପାଇଁ ଭାରତ ଆଗ୍ରହୀ ଏବଂ ଏଥିପାଇଁ ଆଲୋଚନା କରିବାକୁ ପାକିସ୍ତାନକୁ ପ୍ରସ୍ତାବ ଦେଇଛି ଏହି ପ୍ରକଳ୍ପ ନିର୍ମାଣ ପାଇଁ ପାକିସ୍ତାନ ଯେଉଁ କମିଟି ଗଠନ କରିଛି ସେଥିରେ ଜଣେ ପ୍ରମୁଖ ଖଲିସ୍ଥାନୀ ବିଚ୍ଛିନ୍ନତାବାଦୀ ସଭ୍ୟ ଥିବାରୁ ଭାରତ ତା'ର ବିରୋଧ କରିଥିଲା ଆଉ କେତେକ ପ୍ରସଙ୍ଗ ନେଇ ଭାରତ ମଧ୍ୟ ପାକିସ୍ତାନଠାରୁ ସ୍କଷ୍ଟୀକରଣ ଲୋଡ଼ିଥିଲା

ଏହି ଘଟଣାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ତେବେ ଘଟଣାରେ ଦୂଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଦୋଷୀକୁ ଦଣ୍ଡିତ କରାଯିବ ବୋଲି ଶ୍ରୀ ଫଡନାବିସ୍ ନାଗପୁରଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ଏହି ପାଚେରି ନିର୍ମାଣର ଆଇନଗତ ଦିଗକୁ ଏକ କମିଟି ତଦାରଖ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି

ଅଷ୍ଟ୍ରେଲିଆ ପୂର୍ବରୁ ଟେବୁଲ୍ ଶୀର୍ଷରେ ରହି ସେମିଫାଇନାଲ୍ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିଲା

ଅପରପକ୍ଷରେ ପାକିସ୍ତାନ ଆଫଗାନିସ୍ଥାନକୁ ହରାଇ ଚତ୍ରୁର୍ଥସ୍ଥାନକୁ ଉନ୍ନୀତ ହୋଇଛି ଆଜି ବର୍ମିଂହାମ୍ଠାରେ ଖେଳାଯିବାକୁ ଥିବା ମ୍ୟାଚ୍ରେ ଭାରତ ଇଂଲଣ୍ଡକୁ ହରାଇଲେ ସେମିଫାଇନାଲ୍ରେ ନିଜ ସ୍ଥାନକୁ ପକ୍କା କରିବ